ଉଭୟ ନେତା ଉତ୍ତରପ୍ରଦେଶର ନୋଏଡା ସ୍ଥିତ ସାମସଙ୍ଗ କାରଖାନା ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଦକ୍ଷିଣ କୋରିଆ ରାଷ୍ଟ୍ରପତି ସାକ୍ଷାତ କରିବେ ଚାରିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ମୁନ୍ ଭାରତ କୋରିଆ ବ୍ୟବସାୟ ଫୋରମ ବୈଠକରେ ମଧ୍ୟ ଯୋଗଦେବେ ଶ୍ରୀ ମୁନ୍ ଓ ତାଙ୍କ ଧର୍ମପତ୍ନୀ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆସି ପହଞ୍ଚଥିଲେ ଆସନ୍ତାକାଲି ତାଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ ତା ପରେ ଶ୍ରୀ ମୁନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିବେ ରାଜନାଥ ସିଂହ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ଦୁଇଦିନିଆ ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଅଧ୍ୟକ୍ଷତା କରିବେ ମେଘାଳୟର ସିଲଙ୍ଗରେ ଏହି ବୈଠକ ଆଜିଠାରୁ ଆରମ୍ଭ ହେଉଛି ଆଠୋଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ନେଇ ଉତ୍ତର ପୂର୍ବାଞ୍ଚଳ ପରିଷଦ ଯୋଜନା କମିଟି ଗଠନ କରାଯାଇଛି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମୃହ ବିକାଶମନ୍ତ୍ରୀ ଜିତେନ୍ଦ୍ର ସିଂ ଆଠୋଟି ଯାକ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ ସ୍ୱରାଷ୍ଟ୍ମନ୍ତ୍ରଣାଳୟ ଅଧୀନକୁ ଉତ୍ତର୍ପର୍ପବାଞ୍ଚଳ ପରିଷଦକୁ ଅଣାଯିବା ପରେ ପ୍ରଥମ ଥର ପାଇଁ ଏହି ବୈଠକ ବସିବାକୁ ଯାଉଛି ଆମର ସମ୍ଘାଦଦାତା ଜଣାଇଛନ୍ତି ଉତ୍ତର ପୂର୍ବାଞ୍ଚଳ ରାକ୍ୟଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରସଙ୍ଗଗୁଡିକ ସଂକ୍ରାନ୍ତରେ ଆଲୋଚନା ଓ ଉପସ୍ଥାପନ କରାଯିବ ଆନ୍ଧ୍ର ଭିପି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡ଼ୁ କହିଛନ୍ତି ଯୁବକମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ସେମାନଙ୍କୁ କୁଶଳତା ବିକାଶ ତାଲିମ ଦିଆଯିବାର ଆବଶ୍ୟକତା ରହିଛି ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ସ୍ପର୍ଣ୍ଣ ଭାରତ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ ମାଗଣା ଚିକିତ୍ସା ଶିବିରକୁ ଗତକାଲି ଉଦ୍ଘାଟନ କରିବା ପରେ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ମହିଳାମାନଙ୍କୁ ସଶକ୍ତକରଣ କରିବା ଲାଗି ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ ଏବଂ ସମାଜରେ ଲିଙ୍ଗଭିତିକ ବାଛବିଚାର କରାଯିବା ଉଚିତ ନୁହେଁ

ଏଭଳି ଗୁଜବ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ପାଇଁ ସେ ସାମାଜିକ ଗଣମାଧ୍ୟମଗୁଡିକୁ ଆହ୍ୱାନ ଦେଇଛନ୍ତି

ଏଭଳି ଦାୟିତ୍ୱହୀନ ଓ ବିସ୍ଫୋରକମୂଳକ ଗୁଜବ ପ୍ରଚାରକୁ ବନ୍ଦ କରିବା ପାଇଁ ସାମାଜିକ ଗଶମାଧ୍ୟମ ହ୍ୱାଟ୍ସଅପକୁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ଶ୍ରୀଫଡନ୍ ବିସ୍ ପ୍ରଶଂସା କରିଛନ୍ତି ଆର୍ମି ଚିଫ ଭିଜିଟ୍ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ୱତ ଗତକାଲି ପଶ୍ଚିମାଞ୍ଚଳ ଦେଶ ପଞ୍ଜାବର ସମ୍ବେଦନଶୀଳ ସୀମାନ୍ତରେ ପ୍ରହରା ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସ୍ତୁତି ଓ ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ସେନାବାହିନୀର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅମୃତସର ଗସ୍ତ ସରକାରୀ ବିଞ୍ଜପ୍ତିରୁ ଜଣାପଡିଛି ଯେ ଜେନେରାଲ ରାଓ୍ୱତ ପାନ୍ଥର ଡିଭିଜନର ସଦର କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ ଏବଂ ସେଠାରେ ଲେଫୁନାଣ୍ଟ ଜେନେରାଲ ଦୁଷ୍ମନ୍ତ ସିଂ ବଜ୍ର ବାହିନୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଇଥିଲେ ପଞ୍ଜାବ ସୁରକ୍ଷା ପାଇଁ ମୁତୟନ ସବୁ ବାହିନୀର କମାଣ୍ଡରମାନଙ୍କ ସହ ମଧ୍ୟ ଶ୍ରୀ ରାଓ୍ୱତ କଥାବାର୍ତ୍ତା କରିଛନ୍ତି ଜେ ଆଣ୍ଡ କେ ଗନ ଫାଇଟ୍ ଜାଞ୍ଚୁ ଓ କାଶ୍ମୀରରେ ଉତ୍ତର କାଶ୍ମୀରର କୁପଓ୍ପାଡା ଜିଲ୍ଲା ଅନ୍ତର୍ଗତ ହାଣ୍ଡାଓ୍ପାଡା ତହସିଲର ଖାନପୁରାମାଗମ କଙ୍ଗଲରେ ଗତକାଲି ସନ୍ଧ୍ୟାରେ କେତେକ ଅଜ୍ଞାତ ସନ୍ତାସବାଦୀ ଏବଂ ମିଳିତ ବାହିନୀ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିବା ଖବର ମିଳିଛି କଙ୍ଗଲ ଭିତରେ ମିଳିବାହିନୀ ଖାନତଲାସ ଚଳାଇଥିବାବେଳେ ଦଳେ ଅଜ୍ଞାତ ସନ୍ତାସବାଦୀ ସେମାନଙ୍କୁ ଉପରକୁ ଗୁଳି ଚଳାଇବାରୁ ଯବାନ ମାନେ ପାଲଟା ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ଜାଭେଦକର ମାନବ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଆକି ଭାଙ୍କଭରଠାରେ ସପ୍ତଦଶ ବିଶ୍ୱ ସଂସ୍କୃତ ସମ୍ପିଳନୀକୁ ଉଦ୍ଘାଟନ କରିବେ

ସେମାନେ ବିଭିନ୍ନ ବିଷୟ ଉପରେ ସନ୍ଦର୍ଭମାନ ଉପସ୍ଥାପନ କରିବେ ସରକାରୀଭାବେ କୁହାଯାଇଛି ଇତିହାସ ବେଦ ସାହିତ୍ୟରେ ନାରୀଶିକ୍ଷା ସଂସ୍କୃତରେ ବୁଦ୍ଧ ପାଶ୍ଚୁଲିପି ଭାଗବତ ପୁରାଣ ପ୍ରସାରଣ ଏବଂ ଗାର୍ଗୀୟ ଜ୍ୟୋତିଷ ଗବେଷଣା ସଂକ୍ରାନ୍ତରେ ଏକ ସ୍ପତନ୍ତ୍ର ପ୍ୟାନେଲ ଆଲୋଚନା ମଧ୍ୟ ହେବ ସାରା ବିଶ୍ୱରେ ସଂସ୍କୃତ ଭାଷାର ବିକାଶ ସଂରକ୍ଷଣ ଓ ପ୍ରଚଳନ ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ତିନିବର୍ଷରେ ଥରେ ବିଶ୍ୱ ସଂସ୍କୃତ ସମ୍ମିଳନୀ ବିଭିନ୍ନ ଦେଶରେ ଅନୁଷ୍ଠିତ ହୋଇଥାଏ ଏପର୍ଯ୍ୟନ୍ତ ଭାରତରେ ତିନିଥର ଏହି ସମ୍ମିଳନୀର ଆୟୋଜନ କରାଯାଇଛି

ଘନ ଅନ୍ଧକାର ମଧ୍ୟରେ ଥିବା 'ଥାମ୍ ଲୁଆଙ୍ଗ'ଗୁମ୍ଫାକୁ ଯାଇଥିବା ରାସ୍ତାରେ ବନ୍ୟା କଳରେ ବୁଡି ରହିଥିବାରୁ ବୁଡାଳିମାନେ ଅଟକିରହିଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ ଏହି ଘଟଣାରେ ଅଟକ ରହିଥିବା ପିଲାମାନଙ୍କୁ ବାହାରକୁ ଆଶିବା ପରେ ସେମାନେ ସୁସ୍ଥ ଅଛନ୍ତି ବୋଲି ଉଦ୍ଧାର କାରୀମାନେ କହିଛନ୍ତି ସେମାନଙ୍କୁ ଚିଆଙ୍ଗ ରାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଗତ ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ବେଳେ ଥାଇଲ୍ୟାଣ୍ଡର ନୌବାହିନୀର ବୁଡାଳି ସମନ ଗୁନମ୍ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିଲେ

ମନ୍ତ୍ରଣାଳୟ ପକ୍ଷରୁ ପୁଣି କୁହାଯାଇଛି ଯେ ପୂର୍ବ ଗୃହ ନିର୍ମାଣ ଯୋଜନା ତୁଳନାରେ ବର୍ତ୍ତମାନର ଗୂହନିର୍ମାଣ କାର୍ଯ୍ୟ ଦୂତଗତିରେ ଚାଲିଛି

ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ଲୋବାଲ ହାଉସିଂ କନଷ୍ଟ୍ରକସନ୍ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତାବିତ ବଡ ଧରଣର ନିର୍ମାଣ କାର୍ଯ୍ୟ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଯାହାକି ଅନ୍ୟ ବର୍ଷ ତୁଳନାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ଥିବାର ଜଣାପଡିଛି ପ୍ରାକ୍ ଫିସରମ୍ୟାନ ଗୁଜୁରାଟ୍ର କଚ୍ ଜିଲ୍ଲାର ହରାମୀଲାଲା ପ୍ରଣାଳୀରୁ ସୀମା ସୁରକ୍ଷା ବାହିନୀ ଗତକାଲି ତିନିଜଣ ପାକିସ୍ତାନୀ ମହଜୀବୀକୁ ଗିରଫ କରିଛି ଏବଂ ସେମାନଙ୍କର ମାଛଧରା ଡଙ୍ଗାକୁ ଜବତ କରିଛି ସୀମା ସୁରକ୍ଷା ବାହିନୀର ଜଣେ ଅଧିକାରୀ କହିଛନ୍ତି ପାକିସ୍ତାନୀ ମସ୍ୟଜୀବୀମାନେ ସେମାନଙ୍କର ଡଙ୍ଗାରେ ଆରବସାଗରର ଭାରତୀୟ ଜଳରାଶି ଭିତରକୁ ପ୍ରବେଶ କରିଥିଲେ

ଆସନ୍ତା ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ତିନୋଟି ଦିନିକିଆ ମ୍ୟାଚ ଖେଳିବେ